ବିନିଯୋଗ ବିଲ ଆଲୋଚନା ପାଇଁ ଆଜି ଦିନ ଧ୍ୟାର୍ଯ୍ୟ ହୋଇଥିବାର୍ ମୁଲତବୀ କାର୍ଯ୍ୟକ୍ରମ ଆଜିର କାର୍ଯ୍ୟସ୍ଚୀରେ ସ୍ଚାନିତ ନ ହେବା ଥିଲା ଆକିର ଉଲ୍ଲେଖନୀୟ ଘଟଣା

ସେ କହିଛନ୍ତି ଯେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ବଦଳରେ ବେକାର ଥିବା ଓ ତାଲିମ ପ୍ରାପ୍ତ ସିଟି ବିଏଡ ଯୁବକ ଯୁବତୀ ମାନଙ୍କୁ କାମ ଦେଲେ ସେମାନେ ଉପକୃତ ହୋଇ ପାରନ୍ତେ ବୋଲି ସେ କହିଥିଲେ

ହେଲେ ବିଜେଡିର ସଦସ୍ୟ ମାନଙ୍କୁ ମୁଖ୍ୟମନ୍ତୀଙ୍କ ନିର୍ଦେଶରେ ହ୍ୱିପ ଜାରୀ କରା ଯାଇଥିଲା

ତେବେ ସେ ଏ ବାବଦରେ ଲେଖି ଜଶାଇଲେ ତା ଉପରେ ସେ ବିଚାର କରିବେ ବୋଲି ବାଚ ମହିଳା ମାନଙ୍କର ସଶକ୍ତିକରଣ ପାଇଁ ବିଜେଡି ମୁଖ୍ୟ ନବୀନ ବାବୁ ତିନି ତଲାକ ବିଲକୁ ସମର୍ଥନ ପ୍ରଦାନ କରିବାକୁ ନିଷ୍ବତି ଗ୍ରହଣ କରିଥିବା ଶ୍ରୀ ଶତପଥୀ କହିଥିଲେ

ଜିଲ୍ଲାର ବର୍ଷାର ପରିମାଣ ଓ ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଅବଗତ କରାଇଥିଲେ

ମୋଟାମୋଟି ଭାବେ ପରିସ୍ଚିତି ଠିକ ରହିଛି

ଚଳିତ ଆର୍ଥିକ ବର୍ଷରେ ବୟସ୍କ ଲୋକଙ୍କ ଚିକିସ୍

ଗିରଫ ମିଲିସିଆ ସଦର ବ୍କ ବାରାଖୋକ ଗାଁର ମଙ୍ଗା ମାଝୀ

ଆଇରନ୍ ମ୍ୟାନ୍ ଆକାଶବାଶୀ କଟକ କେନ୍ଦ୍ରରେ କାର୍ଯ୍ୟରତ ସୌଭାଗ୍ୟ କୁମାର ରଥ ଆଇରନ୍ ମ୍ୟାନ୍ ଟାଇଟଲ୍ ହାସଲ କରିଛନ୍ତି କର୍ମାନର ହାମ୍ବର୍ଗଠାରେ ଅନୁଷ୍ଠିତ ଆଇରନ୍ ମ୍ୟାନ୍ ପ୍ରତିଯୋଗିତାର ସବୁ ରାଉଣ୍ଡ୍କୁ ସଫଳତାର ସହ ଶେଷ କରି ସୌଭାଗ୍ୟ ଏହି କୃତିତ୍ୱ ଅର୍ଜନ କରିଛନ୍ତି ପୂର୍ବରୁ ସିଦ୍ଧାର୍ଥ ରାଉତରାୟ ଆଇରନ୍ ମ୍ୟାନ୍ ଟାଇଟଲ୍ ହାସଲ କରିଥିଲେ

ଘରେଘରେ ଚିତୋଉ ପିଠା ପ୍ରସ୍ତୁତ କରାଯାଇଛି

ଲୁଟେରାଙ୍ଙୁ ଗିରଫ ଦାବିରେ ଟାୟାର କାଳି ଏହି ରାସ୍ତାରୋକ କରାଯାଇଛି

ଘଟଣାସ୍ଚଳକୁ ଯାଇ କମିଶନର ସତ୍ୟଜିତ ମହାନ୍ତି ପରିସ୍ଥିତି ଅନୁଧ୍ୟାନ କରିଥିଲେ

ରେଲୱେ ସାଇଡିଂରେ ରେଳ ଇଂଜିନ୍ ଓ ବଗି ମଧ୍ୟରେ ସଂଯୋଗ କର୍ଥଥବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ନିୟନ୍ତଶ ହରାଇବାରୁ ଉଭୟ ବଗି ମଝିରେ ସେ ଚାପି ହୋଇଯାଇଥିଲେ